ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍ ଆକି ଉତ୍ତରପୂର୍ବ ଦିଲ୍ଲୀର ହିଂସାଗ୍ରସ୍ତ ଅଞ୍ଚଳଗୁଡ଼ିକୁ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଚ୍ଛନ୍ତି ଦିଲ୍ଲୀ ପୁଲିସ୍ କମିଶନର କହିଛନ୍ତି ମୋଟାମୋଟି ଭାବେ ଦିଲ୍ଲୀରେ ସ୍ୱାଭାବିକ ପରିସ୍ଥିତି ଫେରିବାରେ ଲାଗିଛି

ଅନ୍ୟ ପାଇଁ ଗର୍ଭଧାରଣ ସଂକ୍ରାନ୍ତ ସିଲେକ୍ଟ କମିଟିର ସୁପାରିଶଗୁଡ଼ିକୁ କ୍ୟାବିନେଟ୍ ଗୃହିତ କରିଛି

କିଛି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ସେହିସବୁ ସ୍ଥାନରେ ଶାନ୍ତି ଓ ସ୍ୱାଭାବିକ ଅବସ୍ଥା ଫେରାଇ ଆଶିବା ଦିଗରେ ପୁଲିସ୍ ଓ ଆଇନ୍ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାମାନେ କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ଶାନ୍ତି ସଦ୍ଭାବନା ହେଉଛି ଦେଶର ମୌଳିକ ଭିଭିଭୂମି ଓ ପ୍ରତ୍ୟେକଙ୍କୁ ଶାନ୍ତି ଏବଂ ଭ୍ରାତୃଭାବକୁ ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେଶୀଘ୍ର ସମ୍ଭବ ଶାନ୍ତି ଓ ସ୍ୱାଭାବିକ ଅବସ୍ଥା ଫେରିଆସିବା ଅତ୍ୟନ୍ତ ଜର୍ତ୍ରରି ଡୋଭାଲ ଦିଲ୍ଲୀ ଭାଓଲେନ୍ସ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍ ଆଜି ଉତ୍ତରପୂର୍ବ ଦିଲ୍ଲୀର ହିଂସାଗ୍ରସ୍ତ ଅଞ୍ଚଳଗୁଡ଼ିକୁ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି ଶ୍ରୀ ଡୋଭାଲ ମୌଜପୁର ଅଞ୍ଚଳର ନିରାପତ୍ତା ପରିସ୍ଥିତିର ସମୀକ୍ଷା କରିଛନ୍ତି ସେ କହିଛନ୍ତି ପୁଲିସ୍ ତାର କାର୍ଯ୍ୟ କରୁଛି ଓ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଦିଲ୍ଲୀ ପୁଲିସ୍ କମିଶନର ଅମୂଲ୍ୟ ପଟ୍ଟନାୟକ କହିଛନ୍ତି ଉତ୍ତରପୂର୍ବ ଦିଲ୍ଲୀରେ ମୋଟାମୋଟି ଭାବେ ସ୍ୱାଭାବିକ ଅବସ୍ଥା ଫେରି ଆସିଛି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ବରିଷ୍ଣ ଅଫିସରମାନେ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ଓ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଶିବା ପାଇଁ ଅତିରିକ୍ତ ଯବାନମାନଙ୍କୁ ମୁତୟନ କରାଯାଇଛି ସେ କହିଛନ୍ତି ଲୋକମାନଙ୍କ ମନରୁ ଭୟ ଦୂର କରିବା ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି

ନିରାପତ୍ତା ବାହିନୀ ଯବାନମାନେ ଆଜି ବାବରପୁର କୋହରିପୁର ଓ ମୌଜପୁରରେ ଫ୍ଲାଗ୍ମାର୍ଚ୍ଚ କରିଛନ୍ତି ଆଇନ୍ଶ୍ଚଙ୍ଗଳା ସ୍ୱତନ୍ତ ପୁଲିସ୍ କମିଶନର ଏସ୍ଏନ୍ ଶ୍ରୀବାସ୍ତାବା ଓ ଅପରାଧଶାଖା ସ୍ୱତନ୍ତ୍ର ପୁଲିସ୍ କମିଶନର ସତୀଶ ଗୋଲଚା ଆଜି ଜାଫ୍ରାବାଦ୍ ଇଲାକାକୁ ପରିଦର୍ଶନ କରିଛନ୍ତି ଦିଲ୍ଲୀ ଏଚ୍ସି ଏଫ୍ଆଇଆର୍ ଦିଲ୍ଲୀ ହାଇକୋର୍ଟ ସିଏଏ ହିଂସା ଘଟଣାରେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିବା ତିନି ଜଣ ବିଜେପି ନେତାଙ୍କ ବିରୁଦ୍ଧରେ ଏଫ୍ଆଇଆର୍ ରୁଜୁ କରିବାକୁ ଆଜି ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏ ସଂକ୍ରାନ୍ତରେ ଆସନ୍ତାକାଲି ସୁଦ୍ଧା କୋର୍ଟରେ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ସେହି ତିନି ଜଣ ବିଜେପି ନେତାଙ୍କ ମଧ୍ୟରେ କପିଲ ମିଶ୍ରା ଅନୁରାଗ ଠାକୁର ଓ ପରବେଶ ବର୍ମା ରହିଛନ୍ତି ଜଷ୍ଟିସ୍ ଏସ୍ ମୁରଲୀଧର ଓ ତଲବନ୍ତ ସିଂହଙ୍କ ଖଣ୍ଡପୀଠକୁ ସ୍ୱତନ୍ତ୍ର କମିଶନର ପ୍ରବୀର ରଞ୍ଜନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଜଣାଇଛନ୍ତି ଏଥିପାଇଁ ସମସ୍ତ ଭିଡ଼ିଓକ୍ଲିପଗୁଡ଼ିକୁ ସେ ନିଜେ ପୁଲିସ୍ କମିଶନରଙ୍କ ସହ ବସି ଦେଖିବେ ଓ ବିହତ ପଦକ୍ଷେପ ନେବେ ଏହି ମାମଲାରେ ହାଇକୋର୍ଟ ସମ୍ପୃକ୍ତ ପକ୍ଷଗୁଡ଼ିକୁ ନୋଟିସ୍ ଜାରି କରିଛନ୍ତି ପୂର୍ବରୁ ଏଥିପାଇଁ କେନ୍ଦ୍ର ସରକାର କୋର୍ଟରେ ଆବେନଦ କରିଛନ୍ତି

ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗଦେଇସାରି ସାମ୍ବାଦିକମାନଙ୍କୁ ସେ ଏହା କହିଛନ୍ତି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଲୋକମାନଙ୍କୁ ସେ ନିବେଦନ କରିଛନ୍ତି ଆକାଶବାଣୀ ସହ ଏକ ସାକ୍ଷାତକାରରେ ବିଜେପି ମୁଖପାତ୍ର କିଭିଏଲ୍ ନରସିଂହାରାଓ କଂଗ୍ରେସ ପରିସ୍ଥିତିକୁ ନେଇ ରାଜନୀତି କରୁଛି ବୋଲି ଦୋଷାରୋପ କରିଛନ୍ତି ଜାବଡେକର ଦିଲ୍ଲୀ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଦିଲ୍ଲୀ ହିଂସା ଉପରେ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଆଜି ଅପରାହୁରେ ଏକ ସାମ୍ଭାଦିକ ସମ୍ମିଳନୀରେ ସେ କହିଛନ୍ତି ଏଭଳି ରାଜନୀତି ପୁଲିସର ନୈତିକତାକୁ କମ୍ କରିବ ଘଟଣାକୁ ରାଜନୈତିକ ରୂପ ନ ଦେବା ପାଇଁ ସେ ବିରୋଧୀ ଦଳଗୁଡ଼ିକୁ ନିବେଦନ କରିଛନ୍ତି ସେ କହିଛନ୍ତି ହିଂସା କ୍ରମଶଃ ହ୍ରାସ ପାଉଛି ଓ ଆହତ ଲୋକମାନଙ୍କର ହସ୍କିଟାଲରେ ଚିକିତ୍ସା କରାଯାଉଛି ହିଂସା ଉପରେ ତଦନ୍ତ କାରି ରହିଛି ବୋଲି ଦର୍ଶାଇ ଶାନ୍ତି ଶ୍ଚଙ୍ଖଳା ରକ୍ଷା କରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି

ମଧ୍ୟସ୍ଥମାନଙ୍କ ନିଯୁକ୍ତିକୁ ଯଥାର୍ଥ ଦର୍ଶାଇ କୋର୍ଟ କହିଛନ୍ତି ପରିସ୍ଥିତିର ସମାଧାନ ପାଇଁ ଏହା ଏକ ଭିନ୍ନ ଉଦ୍ୟମ ଥିଲା

କ୍ୟାବିନେଟ୍ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଯୁଗ୍ମ ତାଲିକାରେ କେନ୍ଦ୍ରୀୟ ଆଇନ୍ଗୁଡ଼ିକୁ ଗୃହିତ କରାଯିବା ସଂକ୍ରାନ୍ତ ନିର୍ଦ୍ଦେଶକୁ କ୍ୟାବିନେଟ୍ ଅନୁମୋଦନ କରିଛି

ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଅନ୍ୟ ପାଇଁ ଗର୍ଭଧାରଣ ବିଲ୍ ସଂକ୍ରାନ୍ତ ସିଲେକ୍ଟ କମିଟିର ସୁପାରିଶଗୁଡ଼ିକୁ ମଧ୍ୟ କ୍ୟାବିନେଟ୍ ଗୃହିତ କରିଛି ଅନ୍ୟ ପାଇଁ ଗର୍ଭଧାରଣ ସଂକ୍ରାନ୍ତ ରାଜ୍ୟସଭା ସିଲେକ୍ କମିଟି ଅନ୍ୟ ପାଇଁ ଗର୍ଭଧାରଣ କେବଳ ସମ୍ପର୍କୀୟମାନଙ୍କ ପାଇଁ ସୀମିତ ହୋଇ ରହିବା ଉଚିତ୍ ନୁହେଁ ବୋଲି ସୁପାରିଶ କରିଥିଲା ଏଥିପାଇଁ ଯେକୌଣସି ଇଚ୍ଛୁକ ମହିଳାଙ୍କୁ ଅନୁମତି ଦିଆଯାଇ ପାରିବାକୁ ଏଥିରେ ସୁପାରିଶ କରାଯାଇଥିଲା

ଏହି ବିଲ୍ ହରିଆଣାର କୁଣ୍ଡଲି ଓ ତାମିଲନାଡୁର ତାଞ୍ଜାବୁର ଜାତୀୟ ଖାଦ୍ୟ ବୈଷୟିକଜ୍ଞାନ ପ୍ରତିଷାନକ୍ର ଜାତୀୟ ପ୍ରତିଷ୍ଠାନର ମର୍ଯ୍ୟଦା ପ୍ରଦାନ କରିବ

ଏହା ଲାକ୍ଷାଦ୍ୱୀପର ଅନୁସ୍ତଚୀତ ଉପକାତିର ଲୋକମାନଙ୍କୁ ଭୂସତ୍ତ୍ୱେ ଅଧିକାର ପ୍ରଦନା କରିବ ଭାରତ ଓ ମ୍ୟାମାର ମଧ୍ୟରେ କାଠର ଚୋରାଚାଲାଣ ରୋକିବା ବ୍ୟାଘ୍ର ଓ ଅନ୍ୟ ବନ୍ୟକନ୍ତୁମାନଙ୍କର ସଂରକ୍ଷଣ ଏବଂ ପେଟ୍ରୋଲଜାତ ପଦାର୍ଥ ଯଥା ଯୋଗାଯୋଗ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ତିନୋଟି ଏମ୍ଓୟୁ ସ୍ୱାକ୍ଷରକୁ କ୍ୟାବିନେଟ୍ ଅନୁମୋଦନ କରିଛି

ଏହା ଦେଶକୁ ବୈଷୟିକ ବୟନଶିଳ୍ପ କ୍ଷେତ୍ରରେ ବିଶ୍ୱରେ ଶୀର୍ଷ ସ୍ଥାନକୁ ନେଇପାରିବ

ଏହି ବ୍ୟବସ୍ଥା ଦ୍ୱାରା ସ୍କାର୍ଟ୍ ତଥା ଉନ୍ତ ବୈଷୟକଜ୍ଞାନ ଭିତ୍ତିରେ ବ୍ୟାଙ୍କିଙ୍ଗ୍ କାର୍ଯ୍ୟ ସମ୍ପନ୍ ହେବ ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଆଦାୟ ହୋଇପାରୁ ନ ଥିବାର ଋଣଗୁଡ଼ିକର ଆଦାୟ ଦିଗରେ ଦୂଢ଼ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ସେ କହିଛନ୍ତି ଦୂରଦୂରାନ୍ତ ଅଞ୍ଚଳରେ ଥିବା ବ୍ୟାଙ୍କ୍ ଶାଖାଗୁଡ଼ିକର କର୍ମଚାରୀମାନେ ସ୍ଥାନୀୟ ଭାଷାରେ କଥାବାର୍ତ୍ତା କରିପାରୁ ନ ଥିବାରୁ ସେହି ବ୍ୟାଙ୍କ୍ଗୁଡ଼ିକ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅର୍ଥମନ୍ତ୍ରୀ କହିଛନ୍ତି ବ୍ୟାଙ୍କ୍ କର୍ମଚାରୀମାନଙ୍କୁ ସ୍ଥାନୀୟ ଭାଷାରେ କଥାବାର୍ତ୍ତା କରିବା ଅତ୍ୟନ୍ତ ଜରୁରି ଶ୍ରୀମତୀ ସୀତାରମଣ କହିଛନ୍ତି ବ୍ୟାଙ୍କ୍ଶାଖା ସ୍ତରୀୟ ଗ୍ରାହକ ଯୋଗାଯୋଗର ଋଣ ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେ କହିଛନ୍ତି ବ୍ୟାଙ୍କ୍ଗୁଡ଼ିକରେ ଉଭୟ ବିଜ୍ଞ ତଥା ଉପଯୁକ୍ତ ସୂଚନା ପ୍ରଦାନ କର୍ତ୍ତିବା କର୍ମଚାରୀମାନେ ରହିବା ଜର୍ରି ମନ୍ତ୍ରୀ କହିଛନ୍ତି ରାଷ୍ଟ୍ରାୟତ ବ୍ୟାଙ୍କ୍ଗୁଡ଼ିକର ଅନେକ ଅଫିସର ବହୁ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଯଥେଷ୍ଟ ସ୍ଟଚନା ସଂଗ୍ରହ କରିପାରୁନାହାନ୍ତି ଗ୍ରାହକମାନଙ୍କର ନିକଟବର୍ତ୍ତୀ ହେବାକୁ ସେ ବ୍ୟାଙ୍କ୍ଗୁଡ଼ିକୁ ନିବେଦନ କରିଛନ୍ତି

ନକଲି ଆଫିଡାବିଟ୍ ମାମଲାରେ ଏକ ସ୍ଥାନୀୟ ଅଦାଲତ ତାଙ୍କୁ ହାଜତକୁ ପଠାଇଛନ୍ତି ତାଙ୍କର ପତ୍ନୀ ତନଞ୍ଜିନ୍ ଫାତିମା ଓ ପୁଅ ଅବଦୁଲ୍ଲା ଆଜମ ଖାଁଙ୍କୁ ମଧ୍ୟ ନକଲି ଦସ୍ତାବିଜ୍ ଅଭିଯୋଗରେ ଜେଲ୍ ପଠାଯାଇଛି ଏ ସଂକ୍ରାନ୍ତୀୟ ଜାମିନ୍ ଆବେଦନ କୋର୍ଟରେ ଖାରଜ ହୋଇଯିବା ପରେ ସେମାନଙ୍କୁ ଜେଲ୍କୁ ପଠାଯାଇଛି

ଭାରତୀୟ ଜାତୀୟ ରାଇଫଲ ସଂଘର ସଭାପତି ରଣୀନ୍ଦର ସିଂହ ଆକି ନୂଆଦିଲ୍ଲୀରେ ଏହା ଜଣାଇଛନ୍ତି